ରାଷ୍ଟପତି ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି

ଏହା ପରେ ସାଧାରଶ ଭୋକନ ଓ ଜୁହାର ଭେଟ୍ ଆଦି ଅନୁଷ୍ଠିତ ହୋଇଥାଏ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

କ୍ରାଇମବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧାୟ ଏହି ସ୍ଚନା ଦେଇଛନ୍ତି

କିଲ୍ଲୁ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନାଙ୍କ ନେତୃତ୍ୱରେ ଏହି ଅଭିଯାନ ଚାଲିଥିଲା ତେବେ ଏଥିରେ ମୂତାହତଙ୍କ ସମ୍ମର୍କରେ କିଛି ସୂଚନା ମିଳିନାହିଁ

ଶ୍ରୀଜଗନ୍ନାଥ ମନ୍ଦିର ଆଇନର ବିଭିନ୍ନ ଦଫାରେ ନୋଟିସ୍ କରାଯାଇଛି